ଏବଂ ରାକ୍ୟରେ ଲଘୁଚାପ ଜନିତ ବର୍ଷା ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଏଥରେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଇନ୍ଦୋର ସାରା ଦେଶରେ ସବୁଠାରୁ ପରିଷ୍କାର ସହର ବର୍ଗରେ ପ୍ରଥମ ସ୍ଥାନରେ ରହିଛି

ଆକି ଭିଡିଓ କନ୍ଫରେନ୍ପିଂ ମାଧ୍ଘମରେ ମୁଖ୍ୟ ଶାସନ ସଚିବ ସ୍ୱତନ୍ତ ରିଲିଫ କମିଶନର ବିଭିନ୍ଦ କିଲ୍ଲାର କିଲ୍ଲାପାଳମାନଙ୍କ ସହ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି